ଆଜି ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି

ଏପରିକି ସେହିସବୁ ଡାକ୍ତରଖାନାଗୁଡ଼ିକର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଶ୍ରୀ ମହାପାତ୍ର ସ୍ଚନା ଦେଇଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତୀଙ୍କ ଦ୍ଦରଦୃଷ୍ଟି କାରଣରୁ କରୋନା ମହାମାରୀ ସଂକ୍ରମଣ ସମୟରେ ମଧ୍ଧ ଦେଶର ଗରିବ ମା'ମାନଙ୍କ ଘରେ ଗ୍ୟାସ୍ ପହଞ୍ଚା ଯିବା କାର୍ଯ୍ୟକୁ ନିଶ୍ୱିତ କରାଯାଇଛି